ଏହାର ପ୍ରଭାବରେ ଓଡ଼ିଶା ପଣ୍ଟିମବଙ୍ଗ ଏବଂ ବାଂଲାଦେଶରେ ବ୍ୟାପକ କ୍ଷୟକ୍ଷତିର ଆକଳନ କରାଯାଉଛି

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ମର୍ ଅଛନ୍ତି ବୋଲି ସ୍ୱତନ୍ତ ରିଲିଫ କମିସନର ପ୍ରଦୀପ ଜେନା କହିଛନ୍ତି

ବିଭିନ୍ନ ସ୍ତାନରେ ବାତ୍ୟା ଆଶ୍ରୟସ୍ତଳ ଓ ସ୍କୁଲ ଗୃହଗୁଡ଼ିକୁ ପ୍ରସ୍ତୁତ କରି ରଖାଯାଇଛି

ଆନ୍ତଃରାକ୍ୟ ତଥା ରାକ୍ୟ ମଧ୍ଧରେ ବସ୍ ଚଳାଚଳ ପାଇଁ ଅନୁମତି ପ୍ରଦାନ କରାଯାଇଛି

ସ୍କୁଲ କଲେଜ କୋଚିଂ ସେଣ୍ଟର ବନ୍ଦ ରହିବ ସମସ୍ତ ସାମାଜିକ ରାଜନୈତିକ କ୍ରୀଡ଼ା ମନୋରଞ୍ଞନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମାବେଶ ବନ୍ଦ ରହିବ

ପରୀକ୍ଷା ଗୃହରେ ଶାରିରୀକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ ଦିଆଯିବ